ଉଜଳା ଯୋଜନାରେ ଗ୍ୟାସ ପାଇବା ପାଇଁ ଥିବା ଯୋଗ୍ୟତାରେ ସରକାର ସୁବିଧା ଯୋଗାଇ ଦେଇଛନ୍ତି

ତେବେ ଏଥିରେ ସାମିଲ ହୋଇପାରି ନ ଥିବା ପରିବାର ଏହି ସୁବିଧା ପାଇପାରିବେ

ହାଡ଼ଭଙ୍ଗ

ଆହୁରି ପ୍ରାୟ ଏକ ସପ୍ତାହ ଧରି ଶୀତର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

ବ୍ୟାଙ୍କ୍ ଅଫ୍ ବରୋଦା ସହିତ ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ଦିନିକିଆ ବନ୍ଦ ପାଳନ କରାଯାଉଛି

ଆହତଙ୍କ ମଧ୍ଧରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି

ଦୁର୍ଘଟଣାଗ୍ରସ୍ଠ ବସ୍ର ଡ୍ରାଇଭର ଫେରାର ହୋଇଯାଇଥିବା କଶାପଡ଼ିଛି

ଗତକାଲି ମ୍ୟାଚ୍ର ଶେଷ ଦିନରେ ଓଡ଼ିଶା ଲଭୁଆ ବ୍ୟାଟିଂ ବଳରେ ଏହି ବିଜୟ ହାସଲ କରିପାରିଛି